ସରକାରୀ ଓ ଘରୋଇ ହସିଟାଲ ସଏଚ୍ସି ପିଏଚ୍ସିରେ ଟିକାକରଣ କରାଯିବ

ସମୀକ୍ଷା ବୈଠକ ପରେ ସାମ୍ରାଦିକ ସଶ୍ଳିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ୍ କୁମାର ସ୍ରଚନା ଦେଇଛନ୍ତି

ସେ କହିଲେ ବୟସ୍କମାନଙ୍କ ଦର୍ଶନ ଲାଗି ସ୍ୱତନ୍ତ ଧାଡି ବ୍ୟବସ୍କା କରାଯିବ

ତେବେ ଅନ୍ୟ କୌଣସି କଟକଶା କୋହଳ କରାଯାଇ ନାହିଁ ପୂର୍ବପରି ସମସ୍ତ କଟକଶା ଜାରୀ ରହିବ